ଦୁଗ୍ଗ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଗୋଖାଦ୍ୟ ଦର ହ୍ରାସ କରିବା ସହ କାଳିଆ ଯୋଜନାରେ ଦୁଗ୍ଗ ଚାଷୀମାନଙ୍କୁ ସାମିଲ କରିବା ଦାବିରେ ସଂଘ ପକ୍ଷରୁ ମାଷ୍ଟର କ୍ୟାଷ୍ଟିନ୍ ଛକଠାରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ